ପିଏମ୍ ଇସ୍ରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ହକାର ହକାର ଯୁବ ମନକୁ ବିଜ୍ଞାନମୁଖୀ କରାଇଛି ଏହାହିଁ ବିଜ୍ଞାନର ବିଜୟ ବୋଲି ସେ କହିଛନ୍ତି ବିଭିନ୍ନ ବର୍ଗର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମତାମତ ପାଇବା ପରେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଏହି ପ୍ରତିକ୍ରିୟା ଦେଇ କହିଛନ୍ତି କଠିନ ପରିଶ୍ରମ ଏବଂ ଉତ୍ଗୀକୃତ ମନୋଭାବ ଯୋଗୁଁ ଇସ୍ରୋ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଗ୍ରଗାମୀ ହୋଇପାରିଛି ଭବିଷ୍ୟତରେ ଇସ୍ରୋ ଏହି ପଥ ଅନୁସରଣ କରି ଆହୁରି ନ୍ତଆ ନ୍ତିଆ ଉପଲହ୍ୱମାନ ହାସଲ କରିବ ବୋଲି ସେ କହିଛନ୍ତି ଇସ୍ରୋ ଏବଂ କ୍ରୀଡ଼ାବିତ୍ଙ୍କ ଭଳି ଚାମ୍ପିୟନମାନଙ୍କ କ୍ଷେତ୍ରରେ ବିଫଳତା ବୋଲି କୌଣସି କଥା ନାହିଁ ସେମାନେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଶିକ୍ଷା କରିଥା'ନ୍ତି ଏବଂ ତଦନ୍ଦସାରେ ଆଗକୁ ବଢ଼ିଥା'ନ୍ତି ଭାରତକୁ ଏକ ପରିବାର ଭାବେ ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ପରିବାରରେ ସହାୟତା ଓ ପ୍ରଶଂସାର ଆବଶ୍ୟକତା ରହିଛି ଇସ୍ରୋ ଏବଂ ଏହାର ବୈଜ୍ଞାନିକମାନଙ୍କ ପାଇଁ ଭାରତ ଏକ ରାଷ୍ଟ୍ର ହିସାବରେ ଗର୍ବିତ

ଏହା ଏକ ନ୍ତଆ ଅଭିଜ୍ଞତା ଦେଇଛି ଏବଂ ଚନ୍ଦ୍ରକୁ ଯାନ ପଠାଇ ଭାରତ ନିଜକୁ ଏକ ମହାନ୍ ଅନ୍ତରୀକ୍ଷ ଶକ୍ତିଭାବେ ପ୍ରମାଣିତ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସହ ଗୁରୁତ୍ୱପୂର୍ଷ୍ଣ କ୍ଷେତ୍ରରେ ଅଂଶୀଦାର ହେବାକୁ ତାଙ୍କ ଦେଶ ଆଗ୍ରହୀ ବୋଲି ସେ କହିଛନ୍ତି

ରାଜ୍ୟସଭା ସାଂସଦ ଥିବା ଜେଠ୍ମଲାନୀ ବାର୍ଦ୍ଧକ୍ୟଜନିତ କାରଣରୁ ପ୍ରାୟ କିଛିଦିନ ହେଲା ଅସୁସ୍ଥ ଥିଲେ ରାମ ଜେଠ୍ମଲାନୀ ସଂଯୁକ୍ତ ମୋର୍ଚ୍ଚା ଏବଂ ଏନ୍ଡିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଳେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେଠ୍ମଲାନୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ରେ ଶ୍ରୀ ମୋଦି କହିଛନ୍ତି ଭାରତ ଜଣେ ଅସାଧାରଣ ଆଇନଜୀବୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ହରାଇଛି ଯାହାଙ୍କର ଯୋଗଦାନ ଅଦାଲତ ଏବଂ ସଂସଦ ଦୁଇଟି ସ୍ଥାନରେ ରହିଥିଲା ଶ୍ରୀ ମୋଦି କହିଛନ୍ତି ସେ ଜଣେ ବିଚକ୍ଷଣ ସାହସୀ ଓ ନିର୍ଭୀକ ବ୍ୟକ୍ତି ଥିଲେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ତାଙ୍କ ବାସଗୃହକୁ ଯାଇ ଶେଷ ସମ୍ମାନ ଜଣାଇଥିଲେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାମ୍ ଜେଠ୍ମଲାନୀଙ୍କ ଭଳି ଜଣେ ପ୍ରଖ୍ୟାତ ଆଇନଜୀବୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି

ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କେଠ୍ମଲାନୀଙ୍କୁ ଉଚ୍ଚକୋଟୀର ଫୌଜଦାରୀ ଓକିଲ ଏବଂ ସ୍ୱଷ୍ଟବାଦୀ ରାଜନୀତିଜ୍ଞ ବୋଲି ବର୍ଣ୍ଣନା କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏହି ଦ୍ରଇଦିନିଆ ଅଧିବେଶନରେ ଅଧ୍ୟକ୍ଷତା କରିବେ

ଏହି ଅଧିବେଶନକାଳରେ ଉତ୍ତର ପୂର୍ବାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମଳକ କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଉପସ୍ଥାପିତ ହେବ ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ବିଶେଷ ଗୁରୁତ୍ୱ ଦେଉଥିବାରୁ ଏହି ବୈଠକର ଯଥେଷ୍ଟ ଗୁରୁତ୍ୱ ରହିଛି ବୈଠକ ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କର ମଧ୍ୟ ଆଲୋଚନା ଆରମ୍ଭ ହୋଇଛି ଆସନ୍ତାକାଲି ମଧ୍ୟ ଉତ୍ତର ପୂର୍ବାଞ୍ଚଳ ଗଣତାନ୍ତିକ ପରିଷଦର ଚତ୍ର୍ଥ ବୈଠକ ଗୁଆହାଟୀଠାରେ ଆରମ୍ଭ ହେବ ଏହି ପରିଷଦ ଶାସକ ଏନ୍ଡିଏର ଏକ ଅଂଶୀଦାର ବିଜେପି ମୁଖପାତ୍ର ଡକ୍ଟର ନୁମାଲ୍ ମୁମିନ୍ କହିଛନ୍ତି ଏହି ବୈଠକରେ ଦଳର ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏବଂ ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ପିଏମ୍ ହରିୟାଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି

ଏନ୍ଏସ୍ଏ ପାକ୍ ଟେରର୍ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଳିତ୍ ଡୋଭାଲ୍ କହିଛନ୍ତି ଜନ୍ମ କାଶ୍ମୀରରେ ସ୍ୱାଭାବିକତା ଫେରାଇ ଆଶିବା ପାଇଁ ଯାହାସବ୍ର ଉଦ୍ୟମ ଚାଲିଛି ତାହାକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭଣ୍ଟୁର କରିବାକୁ ସବୁମନ୍ତେ ଉଦ୍ୟମ କରୁଛନ୍ତି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସମାଲୋଚନା କରି ଶ୍ରୀ ଡୋଭାଲ୍ କହିଛନ୍ତି ଜମ୍ମୁ କାଶ୍ମୀରରେ ଅଶାନ୍ତି ଓ ଗୋଳମାଳ ସୂଷ୍ଟି କରିବାକୁ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଯେପରି ପ୍ରୋହାହିତ କରୁଛି ସେଥିରୁ ସେ ଦେଶର ହତାଶା ଭାବ ସ୍ୱଷ୍ଟ ହୋଇଛି ସେ କହିଛନ୍ତି ଯେଉଁ ଲୋକମାନଙ୍କୁ ପାକିସ୍ତାନ ମିଥ୍ୟା ସ୍ୱପ୍ନ ବାଷ୍ଟୁଥିଲା ଆଜି ସେ ଉଦ୍ୟମ ବିଫଳ ହୋଇଛି ଏବଂ ଇସ୍ଲାମାବାଦ କର୍ତ୍ତୃପକ୍ଷଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇଛି ତେବେ କାଶ୍ମୀରରେ ନିଜର ଚାଲ୍ ଧରାପଡ଼ିଯିବା ପରେ ପାକିସ୍ତାନ ଏବେ ହତାଶ ହୋଇପଡ଼ିଛି

ଏହି ଧାରା କାଶ୍ଲୀରବାସୀଙ୍କୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇ ନ ଥିଲା ବରଂ ନିର୍ଦ୍ଦିଷ୍ଟ ଭାବେ ଅବହେଳିତ କରି ରଖିଥିଲା ଲୋକଙ୍କ ସ୍ୱରକ୍ଷା ଉପରେ ସରକାର ଅଗ୍ରାଧିକାର ଦେଉଛନ୍ତି ତାହାକୁ ଦୂଷ୍ଟିରେ ରଖି ଜମ୍ମୁ କାଶ୍ମୀରରେ ଆବଶ୍ୟକତା ଅନୁସାରେ କଟକଣା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଲୋକଙ୍କ ଜୀବନ ରକ୍ଷା ମାନବାଧିକାରର ସବୁଠୁ ବଡ଼ ବିଷୟ ବୋଲି ସେ ମତଦେଇ କହିଛନ୍ତି ଜମ୍ମୁ କାଶ୍ମୀରରେ ଅଟକ ଥିବା ରାଜନୈତିକ ନେତାଙ୍କ ସମ୍ପର୍କରେ ଶ୍ରୀ ଡୋଭାଲ୍ କହିଛନ୍ତି ଏ ବିଷୟରେ ଯେଉଁସବୁ ପଦକ୍ଷେପ ନିଆଯାଇଛି ତାହା ଆଇନ ଅନୁସାରେ କରାଯାଇଛି ଅଟକ ଥିବା ନେତାମାନେ ଚାହିଁଲେ ଅଦାଲତରେ ସେମାନଙ୍କ ପକ୍ଷ ରଖିପାରିବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ ଅଟକ ରଖାଯାଇଛି ସେମାନଙ୍କୁ ଅଟକ ରଖା ନଯାଇଥିଲେ ସେମାନେ ଏକାଠି ହୋଇ ଆଇନ ଶ୍ଚଙ୍ଗଳା ପରିସ୍ଥିତି ସ୍ବଷ୍ଟି କରିଥା'ନ୍ତେ ଏବଂ ଏଥିରୁ ଆତଙ୍କବାଦୀମାନେ ଫାଇଦା ଉଠାଇଥା'ନ୍ତେ ବୋଲି ଶ୍ରୀ ଡୋଭାଲ୍ କହିଛନ୍ତି

ମଙ୍ଗଳବାର ଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଡକ୍ଟର ଗନ୍ସାଲ୍ଭେସଙ୍କୁ ବୁଧବାର ଦିନ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି

ଔରଙ୍ଗାବାଦ୍ଠାରେ ମହାରାଷ୍ଟ୍ର ରାଜ୍ୟ ଗ୍ରାମୀଣ ଜୀବିକା ମିଶନ୍ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ମହିଳା ସକ୍ଷମ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳାଙ୍କୁ ଦୂରରୁ ଜଳ ଆଣିବାବେଳେ ଜଞ୍ଜାଳରୁ ମୁକ୍ତ କରିବାପାଇଁ ଜଳକୀବନ ମିଶନ୍ର ଆରମ୍ଭ କରାଯାଇଛି

ଏକାଧିକ ଟ୍ୱିଟ୍ରେ ଟ୍ରମ୍ କହିଛନ୍ତି ବରିଷ୍ଣ ତାଲିବାନ୍ ନେତାଙ୍କ ସହ ତାଙ୍କର କ୍ୟାମ୍ପ୍ ଡେଭିଡ୍ଠାରେ ଏକ ବୈଠକ ହେବାର ଥିଲା ତେବେ ଏହା ପୂର୍ବରୁ କାବୁଲ୍ରେ ଏକ ଆକ୍ରମଣରେ ଜଣେ ଆମେରିକୀୟ ସୈନ୍ୟ ନିହତ ହୋଇଥିବା ଘଟଣାରେ ତାଲିବାନର ଗୋଟିଏ ଗୋଷ୍ଠୀ ସମ୍ପୃକ୍ତ ଥିବା ସ୍ୱୀକାର କରିବା ପରେ ଏହି ବୈଠକ ଓ ଆଲୋଚନାକୁ ବାତିଲ୍ କରିଦିଆଯାଇଛି